ଅର୍ଥମନ୍ତୀ ଅର୍ଥଶ ଜେଟଲୀଙ୍କ ଅନୁପସ୍ଥିତିରେ କେନ୍ଦ୍ ଅର୍ଥମନ୍ତୀ ପୀୟଷ ଗୋୟଲ ଆଜି ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ରାପନ କରିବେ ଏନ୍ଡିଏ ନତିତ୍ୱାଧୀନ ମୋଦୀ ସରକାରଙ୍କର ଚଳିତ କାର୍ଯ୍ୟକାଳରେ ଏହା ହେଉଛି ଶେଷ ବଜେଟ୍

ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜଳା ଗ୍ୟାସ ପହଁଚିପାରିବ ଏନେଇ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଉଭୟ ରିହାତି ଏବଂ ଅଶ ରିହାତି ସିଲିଣ୍ଡର ମ୍ଲ୍ ଏହି ହ୍ରାସ ଘଟାଯାଇଛି ନୂଆ ଦର ଗତକାଲି ମଧ୍ଘରାତ୍ରରୁ ଲାଗୁ ହୋଇଛି

ଏହି ଅବସରରେ କେନ୍ଦ୍ର ଖଶି ସଚିବ ଅନୀଲ ମୁକିମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ